ଏହା ବିକାଶ ସହ ନିଯୁକ୍ତି ସୁଯୋଗ ସୃଷ୍ଟି କରିବ ବୋଲି ସେ କହିଛନ୍ତି

ଏହି ଏକ୍ୱପ୍ରେସ୍ ଓ୍ୱେ ଉତ୍ତରପ୍ରଦେଶର ଚିତ୍ରକୂଟ ହମୀରପୁର ଏବଂ ଜଳାଓଁ କିଲ୍ଲା ମଧ୍ୟ ଦେଇ ଯିବ ଏହି ଏକ୍ୱପ୍ରେସ୍ ଓ୍ୱେ ସମ୍ପର୍ଷ୍ଣ ହେଲେ ବୁନ୍ଦେଲଖଣ୍ଡ ଦିଲ୍ଲୀର ଆଗ୍ରା ଲକ୍ଷ୍ମୌ ଏକ୍ୱପ୍ରେସ୍ ଓ୍ବେ ଏବଂ ଯମୁନା ଏକ୍ୱପ୍ରେସ୍ ଓ୍ବେ ସହ ସଂଯୋଗ ସ୍ଥାପନ କରିବ ଏହି ଅବସରରେ ପ୍ରଧାନମନ୍ତ୍ରୀ ହର୍ ଘର୍ ଜଲ୍ ଯୋଜନାର ଶୁଭାରମ୍ଭ କରିଛନ୍ତି ସେ କହିଛନ୍ତି ବୁନ୍ଦେଲଖଣ୍ଡ ଅଞ୍ଚଳରେ ଜଳ ସମସ୍ୟା ଉତ୍କଟ ହୋଇଥିବା ବେଳେ ଏହି ଯୋଜନା ସବୁ ଘରକୁ ଶୁଦ୍ଧ ପାନୀୟ ଜଳ ଯୋଗାଇ ପାରିବ

ପରେ ଚିତ୍ରକୂଟରେ ଆୟୋଜିତ ଏକ ର୍ୟାଲିରେ ଉଦ୍ବୋଧନ ଦେଇ ପ୍ରଧାନମନ୍ତ୍ରୀ କହିଛନ୍ତି ଏହି ଏକ୍ୱପ୍ରେସ୍ ଓ୍ୱେ ବୁନ୍ଦେଲଖଣର ବିକାଶ ସହ ନିଯ୍ୟକ୍ତି ସ୍ରଯୋଗ ସୃଷ୍ଟି କରିବ ରେନ୍ ଉତ୍ତର ଭାରତରେ ଗତକାଲି ସାମାନ୍ୟରୁ ମଧ୍ୟମ ଧରଣର ବର୍ଷା ଯୋଗୁଁ ତାପମାତ୍ରା ହ୍ରାସ ପାଇଛି ଦିଲ୍ଲୀ ଏବଂ ଏହାର ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ରାତିରେ ବର୍ଷା ଯୋଗୁଁ ଟ୍ରାଫିକ୍ ଏବଂ ବିମାନ ଚଳାଚଳ ବାଧାପ୍ରାପ୍ତ ହୋଇଛି

ଆଜି ମଧ୍ୟ ଦିଲ୍ଲୀର ସାମାନ୍ୟ ବର୍ଷା ହେବାର ସମ୍ଭାବନା ରହିଛି ପାଣିପାଗ ବିଭାଗର କହିବା ଅନୁଯାୟୀ ଭୂଭାଗରେ ଏକ ଘୂର୍ଣ୍ଣବଳୟ ସୃଷ୍ଟି ଯୋଗୁଁ ପଶ୍ଚିମଭାଗରେ ବର୍ଷାର ସମ୍ଭାବନା ରହିଛି ସେହିପରି ହିମାଚଳ ପ୍ରଦେଶର କେତେକ ସ୍ଥାନରେ ବରଫପାତର ସୂଚନା ମିଳିଥିବା ବେଳେ ଅଧିକାଂଶ ସ୍ଥାନରେ ବର୍ଷା ହୋଇଯାଇଛି ଅନ୍ୟପକ୍ଷରେ ସିମ୍ଲା ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୁମାନ କରାଯାଇଛି ଯେ ରାଜ୍ୟର କେତେକ ସ୍ଥାନରେ ବର୍ଷା ସହ ବରଫପାତ ହୋଇପାରେ

ମେକ୍ନିକୋ ଏବଂ ସାନ୍ମାରିନୋରେ ପ୍ରଥମ କରୋନା ଭାଇରସ୍ ସଂକ୍ରମଣ ଚିହ୍ନଟ କରାଯାଇଛି

ସେ କହିଛନ୍ତି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଏବଂ ରାଜ୍ୟସ୍ତରରେ କାର୍ଯ୍ୟ କରୁଥିବା ସ୍ୱାସ୍ଥ୍ୟ ଅନୁଷ୍ଠାନଗୁଡ଼ିକ ସହଯୋଗରେ ଏହାର ମୁକାବିଲା ପାଇଁ ସମସ୍ତ ପଦକ୍ଷେପ ଗ୍ରହଣ କରାଯାଉଛି ତେବେ ଚୀନ୍ ପରେ ଇରାନ ଇଟାଲୀ ଏବଂ ଦକ୍ଷିଣ କୋରିଆରେ ଏହି ଭୂତାଣୁ ସଂକ୍ରମଣ ବ୍ୟାପିଥିବା ବେଳେ ଏଥିପାଇଁ ଅଧିକ ସତର୍କତା ଅବଲମ୍ଘନ କରିବା ଆବଶ୍ୟକ ରହିଥିବା ସେ କହିଛନ୍ତି ବିଶେଷକରି ବିମାନ ବନ୍ଦର ବିଭିନ୍ନ ଚେକ୍ପୋଷ୍ଟରେ ଯାଞ୍ଚ ପ୍ରକ୍ରିୟା ତ୍ୱରାନ୍ୱିତ କରିବା ସହ ସର୍ବସାଧାରଣ ସ୍ଥାନରେ ସଚେତନତା ବୃଦ୍ଧି ଲାଗି ସେ ଗୁରୁତ୍ୱାରୋପ କରିଛନ୍ତି ଇରାନରୁ ଜାନ୍ଗୁ କାଶ୍ମୀର ଏବଂ ଲଦାଖ ଅଞ୍ଚଳକୁ ବହୁସଂଖ୍ୟାରେ ନାଗରିକ ଆସୁଥିବାରୁ ସେହିସବୁ ଅଞ୍ଚଳରେ ଯାଞ୍ଚ ବ୍ୟବସ୍ଥା କଡ଼ାକଡ଼ି କରାଯାଇଥିବା ସେ କହିଛନ୍ତି ଇରାନ କରୋନା ଭାଇରସ୍ ଇଣ୍ଡିଆନ୍ସ ଇରାନରେ କରୋନା ଭୂତାଣୁ ସଂକ୍ରମଣ ବୃଦ୍ଧି ପାଉଥିବା ବେଳେ ସେଠାରେ ରହୁଥିବା ଭାରତୀୟମାନେ କିଭଳି ସ୍ୱଦେଶ ପ୍ରତ୍ୟାବର୍ତ୍ତନ କରିବେ ସେ ନେଇ ବ୍ୟବସ୍ଥା କରାଯାଉଥିବା ସେଠାରେ ଅବସ୍ଥାପିତ ଭାରତୀୟ ରାଷ୍ଟ୍ରଦୂତ ଗଦାମ ଧର୍ମେନ୍ଦ୍ର କହିଛନ୍ତି

ଶ୍ରୀ ଶାହା ଆଜି ଦିନିକିଆ ଗସ୍ତରେ ଯାଇ ସେଠାରେ ପହଞ୍ଚବେ ଏନ୍ଏସ୍ଜିର ଏହି ନୂତନ ସ୍ୱତନ୍ତ୍ର କମ୍ପୋଚ୍ଚିଟ୍ ଗ୍ରୁପ୍ କଂପ୍ଲେକ୍ସ କୋଲକାତାର ନିଉ ଟାଉନ୍ରେ ଅବସ୍ଥିତ ଏହି କଂପ୍ଲେକ୍ସରେ ଏନ୍ଏସ୍ଜି କମାଣ୍ଡୋ ଏବଂ ଅଫିସରମାନଙ୍କୁ ପ୍ରଶିକ୍ଷଣ ଦିଆଯିବ ଓ ବନ୍ଧୁକ ଚାଳନା ସହ ରହିବାର ସମସ୍ତ ବ୍ୟବସ୍ଥା କରାଯାଇଛି ଶ୍ରୀ ଶାହାଙ୍କ ଗସ୍ତକୁ ଦୃଷ୍ଟିରେ ରଖି କୋଲକାତାରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି ହେଲ୍ଥ ହର୍ଷବର୍ଦ୍ଧନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଭାରତ ଆୟୁଷ୍ମାନ ଭାରତ ଭଳି ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମକୁ ସଫଳତାର ସହ ଆଗେଇ ନେଇପାରିଛି ବୋଲି ସ୍ୱାସ୍ଥ୍ୟମନ୍ତ୍ରୀ ଡକୁର ହର୍ଷବର୍ଦ୍ଧନ କହିଛନ୍ତି

ଏବେ ସମସ୍ତଙ୍କ ପାଇଁ ସ୍ୱାସ୍ଥ୍ୟସେବା ସଫଳ ହେବାକୁ ଯାଉଥିବା ସେ କହିଛନ୍ତି ଭିପି ପ୍ରେଜ୍ ଉପରାଷ୍ଟ୍ରପତି ଏମ୍ ଭେଙ୍କିୟାନାଇଡୁ ଛାତ୍ରଛାତ୍ରୀମାନଙ୍କୁ ନାଗରିକତା ସଂଶୋଧନ ଆଇନକୁ ଭଲ ଭାବେ ପଢ଼ିବା ପାଇଁ ପରାମର୍ଶ ଦେଇଛନ୍ତି

ସେ କହିଛନ୍ତି ସଂସଦ ଏବଂ ବିଧାନସଭାଗୁଡ଼ିକରେ ମହିଳାମାନଙ୍କ ପ୍ରତିନିଧିତ୍ୱ ପାଇଁ ସଂରକ୍ଷଣ ବ୍ୟବସ୍ଥା ରହିଥିବା ବେଳେ ରାଜନୈତିକ ଦଳଗୁଡ଼ିକ ମହିଳାମାନଙ୍କୁ ବିନା ସଂରକ୍ଷଣରେ ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିବା ପାଇଁ ସୁଯୋଗ ଦେବା ଆବଶ୍ୟକ

ସେହି ବ୍ୟବସାୟୀକ ପ୍ରତିଷ୍ଠାନର କାଗଜପତ୍ର ଯାଞ୍ଚ ବେଳେ ଏଭଳି ଅନିୟମିତତା ହୋଇଥିବା ଆୟକର ବିଭାଗ ଜାଣିବାକୁ ପାଇଛି ଅନ୍ୟପକ୍ଷରେ ସେଠାରେ ବ୍ୟବହାର କରାଯାଉଥିବା ପେନ୍ତ୍ରାଇଭ୍ରୁ ସମସ୍ତ ତଥ୍ୟ ହସ୍ତଗତ ହୋଇଥିବା ବିଭାଗ କହିଛି

ଗତକାଲି ଅବସର ଗ୍ରହଣ କରିଥିବା ଅମୂଲ୍ୟ ପଟ୍ଟନାୟକଙ୍କଠାରୁ ସେ ଦାୟିତ୍ୱ ଗ୍ରହଣ କରିଛନ୍ତି

ଡବୁ ବି ବିଜେପି କୋଲକାତା ପୁଲିସ୍ ଆଇନଶୃଙ୍ଖଳା ପରିସ୍ଥିତି ବଜାୟ ରଖିବା ପାଇଁ ଦୁଇଜଣ ବିଜେପି ସାଂସଦ ସୌମିତ୍ର ଖାନ୍ ଏବଂ ଡକ୍ଟର ସୁବାସ ସରକାରଙ୍କୁ ଅଟକ ରଖିଛି ଏହି ଦୁଇଜଣ ବେହେଲାଠାରେ ଦଳୀୟ କର୍ମୀଙ୍କୁ ସାକ୍ଷାତ କରିବାକୁ ଯାଉଥିଲେ ନିର୍ବାଚନରେ ତୃଣମୂଳ କଂଗ୍ରେସ କର୍ମୀଙ୍କୁ ଏମାନେ ମାଡ଼ ମାରିଥିଲେ ଦୁଇ ସାଂସଦ ଏମାନଙ୍କୁ ଭେଟିବାକୁ ଯାଉଥିବା ବେଳେ ବାଟରେ ପୁଲିସ୍ ସେମାନଙ୍କୁ ଅଟକାଇ ଠାକୁରପୁର ପୁଲିସ୍ ଷ୍ଟେସନକୁ ନେଇଯାଇଛି ସେମାନେ ଅଭିଯୋଗ କରିଛନ୍ତି ପଶ୍ଚିମବଙ୍ଗରେ ମମତା ବାନାର୍ଚ୍ଚୀ ନେତୃତ୍ୱାଧୀନ ସରକାରରେ ଆଇନ ବ୍ୟବସ୍ଥା କିଛି ନାହିଁ ଏବଂ ଏମାନଙ୍କୁ ପୁଲିସ୍ ଟଣାଓଟରା କରିଛି ପଶ୍ଚିମବଙ୍ଗ ସରକାରଙ୍କୁ ବିରୋଧ କରି ବିଜେପି କର୍ମୀମାନେ ପୁଲିସ୍ ଷ୍ଟେସନ୍ ସମ୍ମୁଖରେ ଧାରଣାରେ ବସିଛନ୍ତି